ଏଥିସହ ଆଣ୍ ଭାଇରାଲ୍ ଔଷଧ ସମ୍ପର୍କରେ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତୀ ଗୁରୁତ୍ୱ ଦେଇଛନ୍ତି ଆଗକୁ ପାବ୍ବଶ ଋତୁ ଆସ୍ଥିବାରୁ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି

ସେହିପରି ସୁସ୍ଥତା ହାରରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍ଙ ତୁଳନାରେ ଷଷ ସ୍ଚାନରେ ଥିବା ସ୍ୱାସ୍ଚ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସଚିବଙ୍କୁ ଏହି ଘଟଶାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାସହ ଖୁବ୍ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଶ୍ରୀ ପ୍ରଧାନ କହିଛନ୍ତି

ଏହି ଦୂଇଟି ବିଶ୍ୱବିଦ୍ୟାଳୟ ହେଉଛି ରାଉରକେଲାର ନବଭାରତ ଶିକ୍ଷା ପରିଷଦ ବିଶ୍ୱବିଦ୍ୟାଳୟ ଓ ବାରିପଦାର ଉଉର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୟୁକିସି ସଚିବ ରଜନିସ୍ ଜେନ୍ କହିଛନ୍ତି ଛାତ୍ର ତଥା ଜନସାଧାରଣଙ୍କ ଅବଗତି ନିମନ୍ତେ ଏହି ତାଲିକା ପ୍ରକାଶ ପାଇଛି ଯାହାଫଳରେ ଛାତ୍ରଛାତ୍ରୀମାନେ ଠକାମିର ଶିକାର ହେବେ ନାହିଁ

ଏଥିସହ ଅନୁଗୁଳ ଢେଙ୍କାନାଳ ଆଠଗଡ଼ ବାରିପଦା ଓ ଖୋର୍ବ୍ଧା ବନାଞ୍ଚଳ ଡିହଭିଜନ୍ରେ ହାତୀ ମଣିଷ ସଂଘର୍ଷ କମାଇବା ପାଇଁ ଗଜବନ୍ଧ ଯୋଜନା ଆର ଏଠାରେ ଜଣେ ବ୍ୟକ୍ତିଙ୍କୁ ଗଜବନ୍ଧୁ ମାନ୍ୟତା ଦିଆଯିବ ଓ ପାରିଶ୍ରମିକ ମିଳିବ